ସେଠାରେ ଆଜିଠାରୁ ଆରମ୍ଭ ହେବାକୁଥିବା ପଞ୍ଚମ ପୂର୍ବାଞ୍ଚଳ ଅର୍ଥନୈତିକ ଫୋରମରେ ଶ୍ରୀ ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବେ ଭ୍ଲାଡିଭୋଷ୍ଟକ୍କୁ ଏହା ହେଉଛି ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଗସ୍ତ ଏସୀୟ ପ୍ରଶାନ୍ତମହାସାଗରୀୟ ଅଞ୍ଚଳରେ ଆନ୍ତର୍ଜାତିକ ସହଯୋଗ ଏବଂ ରୁଷିଆର ପୂର୍ବାଞ୍ଚଳର ଅର୍ଥନୈତିକ ମାନଦଶ୍ଚ ବୃଦ୍ଧି କରିବା ସଂପର୍କରେ ଏହି ସମ୍ମିଳନୀରେ ଆଲୋଚନା କରାଯିବ ଏହାଛଡ଼ା ପ୍ରଧାନମନ୍ତ୍ରୀ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ୍ଙ୍କ ସହିତ ବିଂଶ ଭାରତ ରୁଷ ବାର୍ଷିକ ଶିଖର ବୈଠକରେ ଭାଗନେବେ ଏ ସଫପର୍କରେ ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ସେ ରାଷ୍ଟ୍ରପତି ପୁତିନଙ୍କ ସହିତ ବିଭିନ୍ନ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ସଂପର୍କରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ କହିଛନ୍ତି ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କକୁ ସୁଦୃଢ଼ କରିବା ହେଉଛି ତାଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓ ରାଷ୍ଟ୍ରପତି ଶ୍ରୀ ପୁତିନଙ୍କ ଉପସ୍ଥିତିରେ ଦୁଇଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି

ସେହିଭଳି ଯୋଗକୁ ଅଧିକ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ଏହି ଅବସରରେ ଏକ ଅଭିନବ ଆପ୍ ମଧ୍ୟ ଉଦ୍ଘାଟିତ ହେବ ପ୍ରଧାନମନ୍ତ୍ରୀ ଏହି ଅବସରରେ ଭେଜ୍ଦା କାହାଜ ନିର୍ମାଣ କାରଖାନା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ଏହା ଦ୍ୱାରା ଜାହାଜ୍ ନିର୍ମାଣ କ୍ଷେତ୍ରରେ ରୁଷିଆର ସାମର୍ଥ୍ୟ ଏବଂ ଉଭୟ ଦେଶ ମଧ୍ୟରେ ଏ ଦିଗରେ ସହଯୋଗର ସମ୍ଭାବନା ସଫପର୍କରେ ଅନୁଧ୍ୟାନ କରିବାକୁ ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି ଶ୍ରୀ ମୋଦି ଟ୍ୱିଟ୍ କରିଛନ୍ତି

କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାବଡେକର ଭୂମିଗୁଡ଼ିକୁ ମରୁଭୂମିରେ ପରିଣତ ହେବାକୁ ରୋକିବାପାଇଁ ଭାରତର ସଂକଳ୍ପବଦ୍ଧତା ବିଷୟ ଉଲ୍ଲେଖ କରିଛନ୍ତି ଯେଉଁ ଦେଶଗୁଡ଼ିକରେ ଭୀଷଣ ମରୁଡ଼ି ହେଉଛି ସେହି ଦେଶଗୁଡ଼ିକୁ ଏଥିରୁ ବଞ୍ଚାଇବା ହେଉଛି ଏହି ସମ୍ମିଳନୀର ମୂଳଲକ୍ଷ୍ୟ

ଆଞ୍ଚଳିକ ଓ ଜାତୀୟ ସ୍ତରରେ ଏ ସଂପର୍କିତ ଅନେକଗୁଡ଼ିଏ ପ୍ରକଳ୍ପ ହାତକୁ ନିଆଯାଇଥିବାରୁ ସେ ଭାରତକୁ ପ୍ରଶଂସା କରିଛନ୍ତି

ଏହି ସମ୍ମିଳନୀରେ ସାରା ବିଶ୍ୱରେ ଜମି ଅବକ୍ଷୟ ଓ ସ୍ଥଳଭାଗ ମରୁଭୂମିରେ ରୂପାନ୍ତରିତ ହେବାକୁ ରୋକିବା ଦିଗରେ ଏକ ସମନ୍ୱିତ ଖସଡ଼ା ପ୍ରସ୍ତୁତ ହେବ

ଏହା ଦ୍ୱାରା ଚନ୍ଦ୍ରର ନିକଟତର ହେବା ପଥରେ ବିକ୍ରମ ଅଗ୍ରସର ହେଉଛି

ଏହାପରେ ବିକ୍ରମରୁ ରୋଭର ପ୍ରଜ୍ଞା ଅଲଗା ହୋଇ ସେଠାରେ ଆବଶ୍ୟକୀୟ ଗବେଷଣା କାର୍ଯ୍ୟରେ ଲିପ୍ତ ରହିବ

ବରିଷ୍ଣ ପୁଲିସ୍ ଏବଂ ସିଆର୍ପିଏଫ୍ ଅଧିକାରୀଙ୍କ ଉପସ୍ଥିତିରେ ସେମାନେ ଆତ୍ମସମର୍ପଣ କରିଛନ୍ତି

ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ପୁନର୍ବାସ ନୀତି ଅନୁଯାୟୀ ଏହି ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ପୁଲିସ୍ କହିଛି ମାଲଦୀପ୍ ଜୟଶଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ଜୟଶଙ୍କର ଗତକାଲି ମାଲେଠାରେ ମାଲଦୀପ ସଂସଦର ବାଚସ୍କତି ମହମ୍ମଦ ନସିଦ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଏହି ଦୁଇନେତା ନିଜର ଭାବ ବିନିମୟ କରିଛନ୍ତି ବୈଠକ ପରେ ଏ ସଂପର୍କରେ ଟ୍ପିଟ୍ କରି ଡକ୍ଟର ଜୟଶଙ୍କର କହିଛନ୍ତି ବିଭିନ୍ନ କ୍ଷେତ୍ରରେ ଦୁଇଦେଶ ମଧ୍ୟରେ ସହଯୋଗ ବୃଦ୍ଧି କରିବା ଦିଗରେ ଆଲୋଚନା କରାଯାଇଛି ମାଲଦୀପଠାରେ ଭାରତୀୟ ମହାସାଗରୀୟ ସମ୍ମିଳନୀର ଚତୁର୍ଥ ସଂସ୍କରଣରେ ଯୋଗଦେବା ଲାଗି ଡକ୍ଟର ଜୟଶଙ୍କର ସେଠାକୁ ଗସ୍ତ କରିଛନ୍ତି

ମାଲଦୀପ ଗଣତାନ୍ତ୍ରିକ ଦଳର ଜଣେ ପ୍ରତିଷ୍ଠାତା ଭାବେ ଜଣାଶୁଣା ଶ୍ରୀ ନାସିଦ୍ ସେ ଦେଶର ପ୍ରଥମ ନିର୍ବାଚିତ ରାଷ୍ଟ୍ରପତି ଇଡି ଶିବକୁମାର ବେଆଇନ ଅର୍ଥ କାରବାର ମାମଲାରେ ସଂପୃକ୍ତି ଅଭିଯୋଗରେ କର୍ଣ୍ଣାଟକର ବରିଷ୍ଣ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି ଗତକାଲି ନୂଆଦିଲ୍ଲୀସ୍ଥିତ ନିର୍ଦ୍ଦେଶାଳୟର ମୁଖ୍ୟାଳୟରେ ଏହି ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଶିବକୁମାରଙ୍କୁ ପଚରାଉଚରା ଲାଗି ଚତୁର୍ଥ ଥର ଲାଗି ଡକାଯାଇଥିଲା ଗତକାଲି ରାତିରେ ବେଆଇନ ଅର୍ଥ କାରବାର ନିରୋଧ ଆଇନ ଅନୁସାରେ ଶିବକୁମାରଙ୍କୁ ଗିରଫ କରାଯାଇଛି ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି କଂଗ୍ରେସ ନେତାଙ୍କୁ ହାଜତରେ ରଖି ଅଧିକ ପଚରାଉଚରା କରିବା ଉଦ୍ଦେଶ୍ୟରେ ତାଙ୍କୁ ଗିରଫ କରାଯାଇଛି ହାଜତକୁ ନେବାଲାଗି ଆକି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୂଆଦିଲ୍ଲୀର ଏକ ଅଦାଲତରେ ହାଜର କରାଇବ

ଏହି ଅଭିଯୋଗପତ୍ରକୁ ଭିତ୍ତିକରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସେମାନଙ୍କ ବିରୋଧରେ ମାମଲା ଦାୟର କରିଛି ପାଶ୍ୱାନ ପଲ୍ସେସ କେନ୍ଦ୍ର ସରକାରଙ୍କ ଗୋଦାମରୁ ଡାଲି ଏବଂ ପିଆଜ କିଣି ଖୁଚୁରା ବଜାରରେ ବିକ୍ରୟ କରିବା ଲାଗି କେନ୍ଦ୍ର ଖାଉଟି ବ୍ୟାପାର ଖାଦ୍ୟ ଓ ସାଧାରଣ ବକ୍ଷନ ମନ୍ତ୍ରୀ ରାମବିଳାସ ପାଶ୍ୱାନ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି ଏହାଦ୍ୱାରା ଦର ନିୟନ୍ତ୍ରଣ କରାଯାଇ ପାରିବ ବୋଲି ଶ୍ରୀ ପାଶ୍ୱାନ କହିଛନ୍ତି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ରାଜ୍ୟ ଖାଦ୍ୟମନ୍ତ୍ରୀ ବିଭାଗୀୟ ସଚିବ ଏବଂ ଅନ୍ୟ ପଦାଧିକାରୀଙ୍କ ପଞ୍ଚମ ଜାତୀୟ ପରାମର୍ଶ ବୈଠକରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଏହାଛଡ଼ା ଦର ବୃଦ୍ଧି ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ରାଜ୍ୟସ୍ତରରେ ଏକ ମୂଲ୍ୟ ନିୟନ୍ତ୍ରଣ ପାର୍ଷି ପ୍ରତିଷ୍ଠା କରିବା ଉପରେ ଶ୍ରୀ ପାଶ୍ୱାନ ଗୁରୁତ୍ୱାରୋପ କରିଛନ୍ତି ଇଣ୍ଡିଆ ଜାପାନ ଭାରତ ଜାପାନ ଦକ୍ଷିଣ ଚୀନ୍ ସମୁଦ୍ରର ସାଂପ୍ରତିକ ପରିସ୍ଥିତି ସମେତ ଭାରତ ପ୍ରଶାନ୍ତସାଗରୀୟ ନିରାପତ୍ତା ସ୍ଥିତି ସଂପର୍କିତ ବ୍ୟାପକ ସମୀକ୍ଷା କରିଛନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କର ଜାପାନ ଗସ୍ତ ଅବସରରେ ସେଠାକାର ପ୍ରତିରକ୍ଷାମନ୍ତ୍ରୀ ତାକେଶୀ ଇୱାୟାଙ୍କ ସହିତ ବିଭିନ୍ନ ନିରାପତ୍ତା ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଉଭୟ ଦେଶ ପକ୍ଷରୁ ଜାରୀ ଏକ ମିଳିତ ବିବୃଭିରେ କୁହାଯାଇଛି ଯେ ଚଳିତ ବର୍ଷ ଶେଷଆଡ଼କୁ ହେବାକୁଥିବା ଭାରତ ଜାପାନ ବାର୍ଷିକ ଶିଖର ବୈଠକ ପୂର୍ବରୁ ଉଭୟ ଦେଶର ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀ ସ୍ତରୀୟ ବୈଂକ କରାଯାଉଛି ଏହି ବିବୃତ୍ତିରେ କୁହାଯାଇଛି ଚଳିତମାସ ଶେଷ ସପ୍ତାହରୁ ଆଗାମୀ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଜାପାନ ଭାରତ ଆମେରିକା ତ୍ରିଦେଶୀୟ ସାମୁଦ୍ରିକ ସମରାଭ୍ୟାସ 'ମାଲାବାର' ଅନୁଷ୍ଠିତ ହେବ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ତାଙ୍କ ପ୍ରତିପକ୍ଷ ଭାରତ ପ୍ରଶାନ୍ତସାଗରୀୟ ନିରାପତ୍ତା ଓ ସ୍ଥିରତା ବଜାର ରଖିବା ସହ ସେଠାକାର ବିକାଶ ସମଗ୍ର ବିଶ୍ୱପାଇଁ ଅପରିହାର୍ଯ୍ୟ ଉଭୟ ନେତାଙ୍କ ମଧ୍ୟରେ କୋରିଆ ଓ ଦକ୍ଷିଣ ଚୀନ୍ ସମୁଦ୍ର ଅଞ୍ଚଳର ସାଂପ୍ରତିକ ପରିସ୍ଥିତି ସଂପର୍କିତ ମଧ୍ୟ ଆଲୋଚନା ହୋଇଥିଲା

ଏଥିଲାଗି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ସହଯୋଗ ରକ୍ଷା ଲାଗି ଏହି ସାମରିକ ଅଭ୍ୟାସ କରାଯିବ ଏହି ମିଳିତ ଅଭ୍ୟାସର ପଞ୍ଚଦଶ ସଂସ୍କରଣ ଦ୍ୱାରା ଉଭୟ ଦେଶର ସାମରିକ ବାହିନୀକୁ ସମନ୍ଧିତ ତାଲିମର ସୁଯୋଗ ମିଳିବ

ଜାବଡେକର ଟାଇଗର କେନ୍ଦ୍ର ପରିବେଶମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ପାର୍ବତ୍ୟାଞ୍ଚଳର ବାଘମାନଙ୍କ ପାଇଁ କେନ୍ଦ୍ର ସରକାର ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରୁଛନ୍ତି ନୂଆଦିଲ୍ଲୀଠାରେ ଉଚ୍ଚସ୍ଥାନଗୁଡ଼ିକରେ ରହୁଥିବା ବାଘମାନଙ୍କର ସ୍ଥିତି ସଂପର୍କିତ ଏକ ରିପୋର୍ଟର ଉନ୍ଜୋଚନ ଅବସରରେ ସେ କହିଛନ୍ତି ଯେ ଉଚ୍ଚସ୍ଥାନରେ ବାଘମାନଙ୍କର ବସବାସ ଓ ବଂଶବୃଦ୍ଧି ସୟବ ନେଇ ପ୍ରକାଶ ପାଇଥିବା ରିପୋର୍ଟ ଉତ୍ସାହପ୍ରଦ ଏହି ରିପୋର୍ଟରୁ ଜଣାପଡ଼ିଛି ଯେ ଉଚ୍ଚସ୍ଥାନଗୁଡ଼ିକର ପରିବେଶକୁ ସନ୍ତୁଳିତ କରାଯାଇ ସେଠାରେ ବ୍ୟାଘ୍ର ସଂରକ୍ଷଣକୁ ବିକଶିତ କରାଯାଇ ପାରିବ ଏଥିସକାଶେ ବ୍ୟାପକ ଯୋଜନା ହାତକୁ ନିଆଯାଇଛି

ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ଏହି ପାଣ୍ଠି ୟୁରୋପୀୟ ସଂଘ ଫ୍ରାନ୍ସ ଜର୍ମାନୀ ନେଦରଲ୍ୟାଣ୍ଡ ନରୱେ ଦକ୍ଷିଣ କୋରିଆ ଓ ଇଂଲଣ୍ଡ ଯୋଗାଇଦେବେ